ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭୋଟ୍ଗ୍ରହଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି

ମୁଖ୍ୟ ନିର୍ବାଚନ ଅଫିସର ରଣବୀର ସିଂହ କହିଛନ୍ତି ଭୋଟର୍ମାନଙ୍କ ସୁବିଧା ପାଇଁ ନିର୍ବାଚନ କମିଶନ୍ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ଗ୍ରହଣ କରିଛି

ମଙ୍ଗଳବାର ଦିନ ଭୋଟ୍ ଗଣତି ହେବ ବହୁ ସଂଖ୍ୟାରେ ଆସି ମତଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଭୋଟର୍ମାନଙ୍କୁ ନିବେଦନ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ବହ୍ ସଂଖ୍ୟାରେ ଆସି ମତଦାନ କରିବାପାଇଁ ସେ ଯୁବା ଭୋଟର୍ମାନଙ୍କୁ ଅନୁରୋଧ କରିଛନ୍ତି ପିଏମ୍ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ନୂଆଦିଲ୍ଲୀରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସହ କଥାବାର୍ତ୍ତା କରୁଛନ୍ତି

ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧ୍ୟ ଦଳ ଆସିଛନ୍ତି ସେହି ପ୍ରତିନିଧି ଦଳରେ ବହୁ ମନ୍ତ୍ରୀ ସାଂସଦ ଓ ଉଚ୍ଚପଦସ୍ଥ ସରକାରୀ ଅଫିସରମାନେ ଅଛନ୍ତି ପୂର୍ବରୁ ଆଜି ସକାଳେ ତାଙ୍କ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ଶ୍ରୀ ରାଜପକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ସନ୍ଧ୍ୟାରେ ସାକ୍ଷାତ୍ କରିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ଚୀ ରହିଛି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ବାରାଣାସୀ ସାରନାଥ ବୋଧଗୟା ଓ ତିରୁପତି ଆଦି ସ୍ଥାନ ଗସ୍ତ କରିବେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ରାଜପକ୍ଷେଙ୍କର ଏହା ପ୍ରଥମ ବିଦେଶ ଗସ୍ତ ଜେଜେ ଆରେଷ୍ଟ କାଶ୍ମୀର ଉପତ୍ୟକାର ଶ୍ରୀନଗରସ୍ଥିତ ଜନବହୁଳ ଲାଲ୍ଚୌକ ଅଞ୍ଚଳରେ ଗତ ରବିବାର ଦିନ ହୋଇଥିବା ଗ୍ରେନେଡ୍ ଆକ୍ରମଣ ଘଟଣାରେ ପୁଲିସ୍ ତିନି ଜଣଙ୍କ ଗିରଫ କରିଛି

ଶ୍ରୀନଗର ବରିଷ୍ଣ ପୁଲିସ୍ ସୁପରିକ୍ଷେଣ୍ଟେଣ୍ଟ୍ ହାସିବ ମୁଗଲ ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି କେସ୍ ଇ ମହମ୍ମଦ ସନ୍ତାସବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ସେହି ତିନିଜଣ ଯୁବକଙ୍କୁ ପୁଲିସ୍ ଗିରଫ କରିଛି ସକିଲ୍ ଅହମ୍ମଦ ବନ୍ଦ ନବିଦ୍ ଉଲ୍ ଲତିଫ୍ ପାଦ୍ର ପୁଲ୍ୱାମା ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ଶାମଶଦ୍ ମଞ୍ଜର ସୋପିଆଁ ଜିଲ୍ଲାର ବୋଲି ଚିହ୍ରଟ କରାଯାଇଛି ସକିଲ୍ ଅହଜ୍ଞଦ ବନ୍ଦ୍ ପିପ୍ରଲ୍ସ୍ ଡେମୋକ୍ରାଟିକ୍ ଦଳର ପୂର୍ବତନ ନେତା ଥିଲା ଓ ତଥା ପୁଲ୍ୱାମାରୁ ତିନି ଥର ବିଧାୟକ ହୋଇଥିଲା ଏବଂ ପିଡିପିରୁ ଇସ୍ତଫା ଦେଇ ଗତବର୍ଷ ନ୍ୟାସନାଲ୍ କନ୍ଫରେନ୍ବରେ ଯୋଗ ଦେଇଥିବା ମହମ୍ମଦ ଖଲିଲ୍ ବନ୍ଦ୍ର କଣେ ସମ୍ପର୍କୀୟ ଏସ୍ପି କହିଛନ୍ତି ଗିରଫ ହୋଇଥିବା ତିନି ଜଣ ଛାତ୍ରଙ୍କର ସୀମାନ୍ତ ଅଞ୍ଚଳରେ ସନ୍ତ୍ରାସବାଦୀମାନଙ୍କ ସହ ସମ୍ପର୍କ ଥିଲା

ଏହା ଯେକୌଣସି ନୂଆ ପ୍ରକଳ୍ପକୁ ପାର୍ଷି ଯୋଗାଇପାରିବ ଏହି ନିଗମଦ୍ୱାରା ଅର୍ଥ ସଂଗ୍ରହ ସମ୍ଭନ୍ଧୀୟ ବିଷୟଗ୍ରଡ଼ିକ ଉପରେ ନିଷ୍ପଭି ନେବାକୁ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯାଇଛି ଏହି କମିଟି ଯେକୌଣସି ପ୍ରକଳ୍ପ ପାଇଁ ପାର୍ଷିକ୍ ମଞ୍ଜର କରିପାରିବ କିମ୍ବା ଏଥିରେ ଅଦଳ ବଦଳ କରିପାରିବ

ଜନ୍ମୁ କାଶ୍ମୀର ମୌଳିକଢାଞ୍ଚା ବିକାଶ ଆର୍ଥକ ନିଗମ ଲିମିଟେଡ୍ ଦ୍ୱାରା ପାଖି ପ୍ରଦାନ କରାଯାଇଥିବା ଅଧିକାଂଶ ପ୍ରକଳ୍ପ ମଧ୍ୟରେ ସଡ଼କ ପୋଲ ଜଳଯୋଗାଣ କ୍ରିଡ଼ା ସୁବିଧା ଶିକ୍ଷାନୁଷ୍ଠାନ ସ୍ଥାପନ ଓ ଶିଳ୍ପ ସ୍ଥାପନ ରହିଛି

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତକାଲି ରାଜ୍ୟସଭାରେ ଏହି ସ୍ନଚନା ଦେଇଛନ୍ତି ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ ଭାରତ ଆହୁରି ଅନେକ ପଦକ୍ଷେପ ଗ୍ରହଣ କରିଛି ଡାଏମଣ୍ଡ କ୍ରଜ୍ ଜାହାଜର କିଛି ଭାରତୀୟ ଯାତ୍ରୀଙ୍କୁ ଜାପାନ୍ରେ ପୂଥକ୍ ସ୍ଥାନରେ ରଖାଯାଇ ସେମାନଙ୍କର ଯାଞ୍ କରାଯାଇଥିବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ୍ କରି ଜଣାଇଛନ୍ତି ସେହି ଯାତ୍ରୀମାନେ ଜାପାନ୍ ଯାତ୍ରା କରିଥିଲେ ସେମାନଙ୍କ ମଧ୍ୟର୍ କାହାରି ଦେହରେ କରୋନା ଭ୍ତାଣ୍ର ନ ଥିବାର ପରୀକ୍ଷାର୍ ଜଣାପଡ଼ିଥିବା ବିଷୟ ଟୋକିଓସ୍ତିତ ଭାରତୀୟ ଦ୍ୱତାବାସ ପକ୍ଷରୁ ସ୍ବଚନା ଦିଆଯାଇଛି ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ କହିଛନ୍ତି ଦେଶରେ ମଧ୍ୟ ଆଉ କୌଣସି ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ି ନାହିଁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କ୍ୟାବିନେଟ୍ ସଚିବାଳୟଦ୍ୱାରା ଦୈନନ୍ଦିନ ଭିତ୍ତିରେ ଏ ସମ୍ଭନ୍ଧୀୟ ତାଜା ଖବର ପ୍ରସ୍ତୁତିର ସ୍ଥିତାବସ୍ଥା ଓ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଖବର ସଂଗ୍ରହ କରାଯାଉଛି ଶ୍ରୀମତୀ ସୁଦ୍ଦନ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରଶାଳୟର ଉଚ୍ଚପଦସ୍ଥ ଅଫିସରମାନଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି ଏ ସଂକ୍ରାନ୍ତରେ ସତର୍କତା ଅବଲମ୍ଭନ କରିବାକୁ ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଉଲ୍ଫା ଟକ୍ସ ବୋଡୋ ଶାନ୍ତି ରାଜିନାମା ବ୍ରଝାମଣା ପରେ ଆସାମ ସରକାର ଉଲ୍ଫା ନେତା ପରେଶ ବରୁହାଙ୍କୁ କଥାବାର୍ତ୍ତା ପାଇଁ ଆହ୍ୱାନ ଦେଇଛନ୍ତି ଗତକାଲି କୋକ୍ରାଝରରେ ବୋଡୋ ଶାନ୍ତି ରାଜିନାମା ବୁଝାମଣା ପରେ ଅନୁଷ୍ଠିତ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ଆସାମ ଅର୍ଥମନ୍ତ୍ରୀ ତଥା ଏନ୍ଇଡିଏ ଆବାହକ ହିମନ୍ତ ବିଶ୍ୱଶର୍ମା ପୁଣି ଥରେ ଉତ୍ତର ପୂର୍ବାଞ୍ଚଳରେ ସମସ୍ତ ଉଗ୍ରବାଦୀ ସଙ୍ଗଠନ ବିଶେଷକରି ପରେଶ ବରୁହାଙ୍କୁ ହିଂସା ପରିହାର କରିବାପାଇଁ ଆହ୍ୱାନ ଦେଇଛନ୍ତି ଶ୍ରୀ ଶର୍ମା ଆକାଶବାଣୀକୁ କହିଚନ୍ତି ବର୍ତ୍ତମାନ ଏହି ମାମଲା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ ଅନ୍ୟ ଏକ ଗୋଷୀର ନେତା ଅରବିନ୍ଦ ରାଜଖୋଓ୍ୱା କେନ୍ଦ୍ର ଓ ଆସାମ ସରକାରଙ୍କ ସହ ବହୁବାର କଥାବାର୍ତ୍ତା କରିସାରିଛନ୍ତି

ଏପର୍ଯ୍ୟନ୍ତ କାହାର ମୃତ୍ୟୁ ଘଟିଥିବାର ଖବର ମିଳି ନାହିଁ